ସେଥିରୁ ଗୋଟିଏ ହେଉଛି ଇଭିଏମ୍ରେ ପଡିଥିବା ଭୋଟ୍ ଓ ଅନ୍ୟଟି ଡାକଯୋଗେ ମିଳିଥିବା ଭୋଟ୍ ସେନା ଏବଂ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀମାନେ ଡାକଯୋଗେ ଭୋଟ୍ଦେବାର ବ୍ୟବସ୍ରା ରହିଛି

ଏ ନେଇ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞିଛି

ସେଠାରେ ତାଙ୍କର ଶେଷକୃତ୍ୟ ସମ୍ମନୁ କରାଯିବ

ଜନସାଧାରଶଙ୍କ ଶେଷ ଦର୍ଶନ ପାଇଁ ଢେଙ୍କାନାଳ ମିନି ଷ୍ଟାଡିୟମରେ ତାଙ୍କ ମର ଶରୀରକୁ ରଖାଯାଇଥିଲା

ଅନ୍ୟପକ୍ଷରେ ଆଉ କେତେକ ସଂସ୍ଥା ଏବଂ ବ୍ୟକ୍ତିବିଶେଷ ମଧ୍ୟ ଗତକାଲି ମୁଖ୍ୟମନ୍ତୀଙ୍କ ରିଲିଫ୍ ପାଶ୍ବିକୁ ସହାୟତା ରାଶି ପ୍ରଦାନ କରିଛନ୍ତି

ଏହି ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତୀ ରଘୁନନ୍ଦନ ଦାସଙ୍କ ସମେତ ପରିଜା ମେମୋରିଆଲ୍ ସୋସାଇଟିର କର୍ମକର୍ତା ଯୋଗ ଦେଇଥିଲେ

ସକାଳୁ ସ୍ୱାମୀ ସ୍ୱୀ ଫୁଲ ତୋଳିବାକୁ ଯାଇଥିବା ସମୟରେ ଫୁଲଗଛରେ ବିଦ୍ୟୁତ୍ ତାର ଛିଣ୍ଡି ଲାଗି ରହିଥିଲା

ଏଥିରେ ସହରାଞ୍ଚଳ ସମେତ ସାତଟି ବ୍ଲକ୍ରେ ବର୍ଷା ପବନ ହେବାରୁ ଗଛ ଡାଳ ଭାଙ୍ଗି ପଡ଼ିବା ସହ ବିଦ୍ୟତ୍ ସରବରାହ ବାଧାପ୍ରାପ୍ତ ହୋଇଛି

ଅସହ୍ୟ ଗୁଳିଗୁଳି ସହ ପ୍ରବଳ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି

ସୁଦରଗଡ଼ କେନ୍ଦୁଝର ମୟରଭଞ୍ଞ ବୌଦ୍ଧ କକ୍ଷମାଳ ବାଲେଶ୍ୱର ବଲାଙ୍ଗୀର ଝାରସୁଗୁଡ଼ା କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି